ପିଏମ୍ କୋଜିକୋଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଖୋଲା ମନୋଭାବ ଭିନ୍ନ ମତବାଦ ଓ ନ୍ୱଆନ୍ତଆ ଚିନ୍ତାଧାରାକୁ ସମ୍ମାନ ଦେବା ଭାରତୀୟମାନଙ୍କ ରକ୍ତରେ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ସମଗ୍ର ବିଶ୍ୱ ଘୁଣା ସୃଷ୍ଟିକାରୀ ମନୋଭାବ ହିଂସା ବିବାଦ ଓ ସନ୍ତାସବାଦଠାରୁ ମୁକ୍ତ ହେବାକୁ ସଂଗ୍ରାମ କର୍ଛି ସେତେବେଳେ ଭାରତୀୟ ଜୀବନଶୈଳୀ ବିଶ୍ୱ ପାଇଁ ଆଶାର କିରଣ ସଞ୍ଚାର କରୁଛି ସେ କହିଛନ୍ତି ଭାରତ ବଳପ୍ରୟୋଗ ମାଧ୍ୟମରେ ନୁହେଁ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିଥାଏ ଆଇଆଇଏମ୍ କୋଜିକୋଡେର ଛାତ୍ରଛାତ୍ରୀମାନଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏପରିକି ପାଶ୍ଚାତ୍ୟ ଦେଶମାନେ ମହିଳାମାନଙ୍କୁ ଭୋଟଦେବାର ଅଧିକାର ଦେବା ପାଇଁ ଦଶନ୍ଧି ଦଶନ୍ଧି ସମୟ ନେଇଯାଇଥିବା ବେଳେ ଭାରତୀୟ ସିୟିଧାନର ପ୍ରଣେତାମାନେ ପ୍ରଥମରୁ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ବିଶ୍ୱ ପ୍ରତି ଭାରତୀୟ ଚିନ୍ତାଧାରାର ଅନେକ ଅବଦାନ ରହିଛି ଓ ଆଗକୁ ବିଶ୍ୱକୁ ଦିଗ୍ଦର୍ଶନ ଦେବାକୁ ଭାରତର ସାମର୍ଥ୍ୟ ରହିଛି ସେ କହିଛନ୍ତି ଜାତିର ଜନକ ମହାତ୍ଲା ଗାନ୍ଧି ଏହି ଆଦର୍ଶର ଉଦ୍ରେକ କରାଇଥିଲେ ଓ ଶାନ୍ତି ମାଧ୍ୟମରେ ଦେଶକୁ ସ୍ୱାଧୀନ କରିଥିଲେ ଦୟା ସଦଭାବନା ନ୍ୟାୟ ସେବା ଓ ଖୋଲା ମନୋଭାବ ଭଳି ଭାରତୀୟ ଜୀବନ ଶୈଳୀ ପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିବା ସହ ଏହା ଭାରତୀୟ ମୂଲ୍ୟବୋଧର ମୌଳିକ ଉପାଦାନ ରହି ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶ ଅଙ୍ଗାରକାମ୍କ ନିର୍ଗମନ ହ୍ରାସ କରିବା ପାଇଁ ଗ୍ରହଣ କରିଥିବା ପଦକ୍ଷେପର ଭ୍ରୟସୀ ପ୍ରଶଂସା କରିଛନ୍ତି ଦେଶରେ ଜଙ୍ଗଲ ବୃଦ୍ଧି ପାଉଥିବାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ଓ ଦେଶରେ ବ୍ୟାଘ୍ରମାନଙ୍କର ସଂଖ୍ୟା ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଫଳପ୍ରଦ ହୋଇଥିବାର କହିଛନ୍ତି ଇଣ୍ଡିଆ ଚାଇନା ଭାରତ କହିଛି ଚୀନ୍କୁ ଆନ୍ତର୍ଜାତିକ ସହମତି ସହ ଏକମତ ହେବାକୁ ପଡ଼ିବ ଓ କାଶ୍ମୀର ପ୍ରସଙ୍ଗକ୍ ଆନ୍ତର୍ଜାତିକ ସ୍ତରରେ ଉହ୍ଚାପନ କରିବା ପାଇଁ ପାକିସ୍ତାନକୁ ସହାୟତା କରିବାରୁ ନିବୂତ୍ତ ରହିବାକୁ ହେବ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି କାତିସଂଘ ନିରାପତ୍ତା ପରିଷଦ ଭଳି ମଞ୍ଚର ଅପବ୍ୟବହାର କରିବା ପାଇଁ ପାକିସ୍ତାନ ଚୀନ୍ ମାଧ୍ୟମରେ ଏକ ବ୍ୟର୍ଥ ଉଦ୍ୟମ କରିଛି ସେ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଏ ପ୍ରସଙ୍ଗ ଉହ୍ତାପନ ପାଇଁ ଏହା ଉପଯୁକ୍ତ ମଞ୍ଚ ନୁହେଁ ବୋଲି ସର୍ବସମ୍ମତ ରାୟ ପ୍ରକାଶ ପାଇବା ପରେ ପାକିସ୍ତାନର ଅସଲ ସ୍ୱରୂପ ଧରା ପଡ଼ିଥିଲା ଜାତିସଂଘ ନିରାପତ୍ତା ପରିଷଦରେ ଏହା ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଓ ଏହାର ଦ୍ରଇଦେଶ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା ସେହି ବୈଠକ କୌଶସି ଫଳ ବିନା ସମାପ୍ତ ହୋଇଥିଲା ରବିଶ କୁମାର କହିଛନ୍ତି ପାକିସ୍ତାନ ବିଶ୍ୱସନୀୟତା ହରାଇଥିବାର୍ତ ଭାରତ ବିର୍ଦ୍ଧରେ ଏହାର କୃଟଚକ୍ରାନ୍ତ ସଫଳ ହୋଇପାରି ନଥିଲା ଓ ତାହାର ଉଦ୍ୟମ ବ୍ୟର୍ଥ ହୋଇଯାଇଥିଲା ସେ କହିଛନ୍ତି ପାକିସ୍ତାନ ପାଇଁ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସବୁଠୁ ଶ୍ରେୟସ୍କର ହେବ ପାକିସ୍ତାନ କ୍ରମାଗତ ଭାବେ ଜାତିସଂଘ ନିରାପଭା ପରିଷଦରେ ଚୀନ୍ ସହାୟତାରେ କାଶ୍ମୀର ପ୍ରସଙ୍ଗ ଉହ୍ଚାପନ କରିବାକୁ ପ୍ରଚେଷ୍ଟା କରିଆସୁଛି କିନ୍ତୁ ଏହାକୁ କୌଣସି ଆନ୍ତର୍ଜାତିକ ସମର୍ଥନ ନ ମିଳିବା ଯୋଗୁଁ ଏ କ୍ଷେତ୍ରରେ ସେ ସଫଳ ହୋଇପାରୁ ନାହିଁ

ତାଛଡ଼ା ଏହି ଧାରାର ଉଚ୍ଛେଦ ହେବା ପରଠାରୁ ଯେଉଁସବୁ ବିକାଶ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ କରାଯାଇଛି ସେ ସଂକ୍ରାନ୍ତରେ ମଧ୍ୟ ସେମାନେ ଲୋକମାନଙ୍କୁ ଜଣାଇବେ

ସେହି କେନ୍ଦ୍ର ଶାସିତ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ନୀତିଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ତଥ୍ୟ ଯୋଗାଇବା ହେଉଛି ଏହି ଗସ୍ତର ମୂଳ ଲକ୍ଷ୍ୟ କେରଳ ଗଭର୍ଣ୍ଣର କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁ କହିଛନ୍ତି ରାଜ୍ୟ ସରକାର ତାଙ୍କର ଅନୁମ୍ମତି ନ ନେଇ ନାଗରିକ ସଂଶୋଧନ ଆଇନ୍ ବିରୁଦ୍ଧରେ ସୁପ୍ରିମ୍କୋର୍ଟଙ୍କର ଦ୍ୱାରସ୍ଥ ହୋଇଛନ୍ତି ଏହା ନୀତି ବିରୁଦ୍ଧ ଓ ଅଶାଳୀନ ବୋଲି ସେ ଦର୍ଶାଇଛନ୍ତି ରାଜ୍ୟପାଳ କହିଛନ୍ତି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ନେଇ ଯଦିଓ ସେ କ୍ଷୋଭ ପ୍ରକାଶ କରୁନାହାନ୍ତି କିନ୍ତୁ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କୁ ଏ ବିଷୟରେ ଜଣାଇବା ଉଚିତ୍ ଥିଲା କିନ୍ତୁ ରାଜ୍ୟ ସରକାର ତାଙ୍କ ଏକ ରବରଷ୍ଟାମ୍ପ୍ ଭଳି ବ୍ୟବହାର କରିଛନ୍ତି ଶ୍ରୀ ଖାଁ ତିରୁଅନନ୍ତପୁରମ୍ଠାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ଏହା କହିଛନ୍ତି ରାଜ୍ୟର ସ୍ଥାନୀୟ ସ୍ୱାୟତ ସଂସ୍ଥାଗୁଡ଼ିକର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଁ ସ୍ୱାକ୍ଷର କରିବା ଲାଗି ସେ ମନା କରିଥିବା ପରିପ୍ରେକ୍ଷୀରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିବା ବେଳେ ସେ ଏହି ମନ୍ତବ୍ୟ ଦେଇଥିଲେ ଅମିତ ଶାହା ନୀତିଶ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବିହାରର ବୈଶାଳୀ କିଲ୍ଲା ସ୍ଥିତ ଖରୋନାଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ବିଷୟରେ ସଚେତନତା ସୃଷ୍ଟି ସଂକ୍ରାନ୍ତ ଅଭିଯାନର ଅଂଶସ୍ୱର୍ପ ବିଜେପି ପକ୍ଷରୁ ଏଭଳି ସଭାସମିତିମାନ କରାଯାଉଛି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସମେତ ବହ୍ର ନେତା ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଶ୍ରୀ ଶାହା କହିଛନ୍ତି ସରକାର ଏହି ଆଇନ୍ ବଳରେ ଅତ୍ୟାଚାରର ଶିକାର ହୋଇଥିବା ବହୁ ସଂଖ୍ୟକ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରଚେଷ୍ଟା କରୁଛନ୍ତି ସେ କହିଛନ୍ତି ଏପରିକି ଗାନ୍ଧିଜୀ ମଧ୍ୟ ଦଳୀତମାନଙ୍କୁ ନ୍ୟାୟ ପ୍ରଦାନ କରିବା ସପକ୍ଷରେ ଥିଲେ ନାଗରିକ ସଂଶୋଧନ ଆଇନ୍କୁ ନେଇ ସର୍ବସାଧାରଣଙ୍କୁ ବିଭ୍ରାନ୍ତ ନ କରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଲଡ଼ାଯିବା ବିଷୟ ଶ୍ରୀ ଶାହା ନିଣ୍ଚିତ କରିଛନ୍ତି ସେ କହିଛନ୍ତି ଏ ସମ୍ଭନ୍ଧୀୟ ସମସ୍ତ ଅପପ୍ରଚାରର ଅବସାନ ଘଟାଇବାକୁ ସେ ଚାହାନ୍ତି ଶ୍ରୀ ଶାହା କହିଛନ୍ତି ବିଜେପି ଓ କେଡିୟୁ ମଧ୍ୟରେ ସମ୍ପର୍କ ଅତ୍ରୁଟ ରହିଛି ବିଜେପି ଓ କେଡିୟୁ ଏକାଠି ମିଶି ନିର୍ବାଚନ ଲଢ଼ିବେ ବୋଲି ସେ ଜଣାଇଛନ୍ତି

କଂଗ୍ରେସ ପାର୍ଟି ଜାଶିଶୁଣି ତଦନ୍ତରେ ବିଳୟ ଘଟାଉଥିବାର ବିଜେପି କହିଛି ଜଷ୍ଟିସ ଧୂଙ୍ଗଡ଼ା କମିଶନଙ୍କ ରିପୋର୍ଟକୁ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ନ୍ତଆଦିଲ୍ଲୀରେ କହିଛନ୍ତି ଏହି ଗଣହତ୍ୟା ଘଟଣାର ତଦନ୍ତ କରିବା ଓ ଅପରାଧିମାନଙ୍କୁ ଦଣ୍ଡିତ କରିବାରେ କଂଗ୍ରେସ ପାର୍ଟି କୌଣସି ଆଗ୍ରହ ପ୍ରକାଶ କରିନଥିବାର ରିପୋର୍ଟରେ କୁହାଯାଇଛି

ସେ କହିଛନ୍ତି ଏଥିରୁ ଦଙ୍ଗାର ତଦନ୍ତ ଓ ଅପରାଧୀମାନଙ୍କୁ ଦଶ୍ଚବିଧାନ କରିବାକୁ କଂଗ୍ରେସ କେତେ କମ୍ ଗୁରୁତ୍ୱ ଦେଉଥିଲା ତାହା ସ୍ୱଷ୍ଟ ହୋଇଯାଇଛି

ଏହା ମଧ୍ୟ ଗୋଲାକାର ଭାବେ ଚାରିପଟକୁ ଘୁରି ପାରିବ

ସେ କହିଛନ୍ତି ଏହି ଅସ୍ତ୍ରଗ୍ରଡ଼ିକ ଏକବିଂଶ ଶତାବ୍ଦୀରେ ଯୁଦ୍ଧ ଆବଶ୍ୟକତାର ପୂରଣ କରିପାରିବ ସେ କହିଛନ୍ତି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତ କେବଳ ଅସ୍ତ୍ରଶସ୍ତ ଉତ୍ପାଦନ କରୁନାହିଁ ଏହା ମଧ୍ୟ ଅସ୍ତ୍ରଶସ୍ତ ରପ୍ତାନୀ କର୍ତ୍ଥି

ସରକାରୀ ଅଫିସରମାନଙ୍କ କହିବାନୁସାରେ ଦେବପ୍ରୟାଗ ରଶିକେଶ ସଡ଼କର ସକନିଧରଠାରେ ଏହି ଦୁର୍ଘଟଣା ଘଟିଛି

ସାଇକେଲ୍ ଚାଳନାରେ ପଞ୍ଜାବର ବାଳକ ଦଳ ଏବଂ କର୍ଷ୍ଣାଟକର ବାଳିକା ଦଳ ଅଣ୍ଡର ଟୋଷ୍ଟିୱାନ୍ ବର୍ଗରେ ସ୍ୱର୍ଷ୍ଣ ପଦକ ବିଜୟୀ ହୋଇଛନ୍ତି